ସେ କହିଛନ୍ତି ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରର ଭାଗିଦାରିରେ ଦେଶରେ ନମ୍ରନା ପରୀକ୍ଷାର ଏକ ବଡ ନେଟୱର୍କ ସ୍ଥାପନ କରାଯାଇଛି ଏହାଯୋଗୁଁ କରୋନା ସଂକ୍ରମଣକୁ ରୋକିବା ସରକାରଙ୍କ ପାଇଁ ସହଜ ହୋଇଛି ଏକ ଓ୍ବେବନାରରେ ଉଦ୍ବୋଧନ ଦେଇ ସେ ଏକ ମଜବୁତ ସ୍ୱାସ୍ଥ୍ୟକ୍ଷେତ୍ର ନିର୍ମାଣ ପ୍ରତି ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ବଜେଟ୍ରେ ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଆବଶ୍ଚନ କରାଯାଇଛି ଏଥିରୁ ସରକାର ଦେଶର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ପ୍ରତିଶ୍ରତିବଦ୍ଧ ଥିବାର ସ୍ୱଷ୍ଟ ସଂକେତ ମିଳୁଛି ସେ କହିଛନ୍ତି କୋବିଡ୍ ନାଇଣ୍ଟିନ୍ ଭଳି ବିଶ୍ୱବ୍ୟାପୀ ସଂକ୍ରମଣର ମୁକାବିଲା ପାଇଁ ଦେଶର ସ୍ୱାସ୍ଥ୍ୟ ମୌଳିକ ଡ଼ାଞ୍ଚାରେ ଉନ୍ନତି ଆଶିବା ଅପରିହାର୍ଯ୍ୟ ହୋଇପଡିଛି ସେ କହିଛନ୍ତି ସରକାର ମୋଟାମୋଟି ସ୍ୱାସ୍ଥ୍ୟକ୍ଷେତ୍ର ପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି ଓ ଏ ଦିଗରେ ଏକ ସମନ୍ଧିତ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଦୂରଦୂରାନ୍ତ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ମୌଳିକଢ଼ାଞାର ସ୍ଥାପନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ସମନ୍ଧିତ ଉଦ୍ୟମ ମାଧ୍ୟମରେ ଅନେକ ଲୋକଙ୍କର ଜୀବନ ରକ୍ଷା କରିପାରିଛନ୍ତି